ଚୀନ୍ ପରେ କପ୍ର ଅଧ୍ୟକ୍ଷତା ଦାୟିତ୍ୱ ଭାରତକୁ ଦୁଇବର୍ଷ ପାଇଁ ମିଳିଛି ବିଶ୍ୱ ପରିବେଶ ସମସ୍ୟା ଜମି ପରିଚାଳନା ଆଦି ବିଭିନ୍ନ ପ୍ରସଙ୍ଗ ଏହି ସମ୍ମିଳନୀରେ ଉହ୍ଚାପନ କରାଯିବ

ଆସାମ୍ ଉତ୍ତର ପୂର୍ବାଞ୍ଚଳ ଗଣତାନ୍ତିକ ମେଷ୍ଟର ଚତୁର୍ଥ ସମ୍ମିଳନୀ ଆଜି ଗୌହାଟୀଠାରେ ଅନୁଷ୍ଠିତ ହେଉଛି ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଏହି ସମୟ ସମ୍ମିଳନୀରେ ଯୋଗଦେବେ ସେହିସବୁ ରାଜ୍ୟଗୁଡ଼ିକର ମନ୍ତ୍ରୀ ବିଭିନ୍ନ ନିଗମର ଅଧ୍ୟକ୍ଷ ଓ ବରିଷ୍ଣ ରାଜନୈତିକ ନେତୃବୃନ୍ଦ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉତ୍ତରପୂର୍ବାଞ୍ଚଳର ଗଣତାନ୍ତିକ ମେଷ୍ଟକୁ ସୁଦୃତ୍ କରିବା ପାଇଁ ଏହି ସମ୍ମିଳନୀରେ ଆଲୋଚନା କରାଯିବ ଅନ୍ୟ ପକ୍ଷରେ ଜାତୀୟ ଜନସଂଖ୍ୟା ରେଜିଷ୍ଟର୍ ସମ୍ପର୍କରେ ମଧ୍ୟ ଏଥିରେ ଆଲୋଚନା କରାଯିବାର ସମ୍ଭାବନା ରହିଛି ତେଲଙ୍ଗାନା ଆସେମ୍ବଲି ତେଲଙ୍ଗାନା ବିଧାନସଭାର ଆଜିଠାରୁ ବଜେଟ୍ ଅଧିବେଶନ ଆରମ୍ଭ ହେଉଛି

ଅର୍ଥମନ୍ତ୍ରୀ ହରିଶ ରାଓ ବିଧାନପରିଷଦରେ ପ୍ରଥମଥର ପାଇଁ ଏହି ବଜେଟ୍ ଉପସ୍ଥାପନ କରିବେ

ଆଜିର ବଜେଟ୍ କାର୍ଯ୍ୟକ୍ରମ ପରେ ବାଶିଜ୍ୟ ପରାମର୍ଶଦାତା କମିଟି ବୈଠକରେ ଏହି ଅଧିବେଶନକାଳରେ ଗ୍ରହଣ କରାଯିବାକୃ ଥିବା ବିଭିନ୍ନ ପ୍ରସଙ୍ଗ ଉପରେ ନିଷ୍ପଭି ଗ୍ରହଣ କରାଯିବ

ଏହି ଗସ୍ତକାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅଷ୍ଟମ ଏସୀୟ ମନ୍ତ୍ରୀୟ ଶକ୍ତି ରାଉଣ୍ଡଟେବ୍ରଲ୍ରେ ଯୋଗଦେବେ

ଆବୁଧାବିରେ ମନ୍ତ୍ରୀ ଶ୍ରୀ ପ୍ରଧାନ ସେଠାକାର ତୈଳମନ୍ତ୍ରୀ ସୁହେଲ ମହମ୍ମଦ ଫରାଜ ଅଲ୍ ମକୁରିଙ୍କ ସହ ହାଇଡ୍ରୋକାର୍ବନ୍ ଏବଂ ଇସ୍କାତ୍ କ୍ଷେତ୍ରରେ ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କ ବୁଦ୍ଧି ଦିଗରେ ଆଲୋଚନା କରିବେ

ସାଉଦିଆରବ ସାଉଦିଆରବ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଶକ୍ତି ବିଭାଗର ମନ୍ତ୍ରୀ ଭାବେ ଯୁବରାଜ ଅବଦୁଲ୍ଲାଜିକ୍ ବିନ୍ ସଲମନ୍ଙ୍କୁ ମନୋନୀତ କରାଯାଇଛି ବରିଷ୍ଠ ନେତା ଖଲିଦ୍ ଅଲ୍ ଫଲିଙ୍କ ସ୍ଥାନରେ ଯୁବରାଜ ଅବଦୁଲ୍ଲାକିଜ୍ଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି ସେ ପୂର୍ବରୁ ଶକ୍ତି ବିଭାଗର ଉପମନ୍ତ୍ରୀ ଭାବେ ବହୁ ବର୍ଷ ଧରି କାର୍ଯ୍ୟ କରୁଥିଲେ ପ୍ରଥମଥର ପାଇଁ ରାଜପରିବାରର କୌଣସି ଏକ ସଦସ୍ୟଙ୍କୁ ଗୁରୁତ୍ୱପୂର୍ଣ୍ଣ ଶକ୍ତିବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି ଭାରତର କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ଓ ଇସ୍କାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦଆରବର ନବନିଯୁକ୍ତ ଶକ୍ତିମନ୍ତ୍ରୀଙ୍କୁ ସେଠାରେ ଗତକାଲି ସାକ୍ଷାତ କରିଥିଲେ

ନୂଆଦିଲ୍ଲାରେ ଏକ ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଜମ୍ମୁ କାଶ୍କୀର ଓ ଲଦାଖ୍କୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପୁନର୍ଗଠନ କରାଯିବା ଏକ ଯୁଗାନ୍ତକାରୀ ନିଷ୍କଭି

ସେ ଆହୁରି କହିଛନ୍ତି ସରକାରୀ କ୍ଷେତ୍ରରେ ସ୍ୱଚ୍ଚତା ଆଧାରରେ ବହୁ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବହିଷ୍କାର କରାଯାଇଛି ଦେଶରେ ଦୁର୍ନୀତିର କୌଣସି ସ୍ଥାନ ନାହିଁ ବୋଲି ସେ କହିଛନ୍ତି

ଏହି ଗସ୍ତ ସମ୍ପ୍ରକ୍ତ ୟୁରୋପୀୟ ଦେଶଗୁଡ଼ିକ ସହ ଭାରତର ରାଜନୈତିକ ଏବଂ ଅର୍ଥନୈତିକ ସମ୍ପର୍କକୁ ଅଧିକ ଦୃଢ଼ କରିବ ବୋଲି ଆଶା କରାଯାଉଛି ଏହି ଗସ୍ତର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ଆଇସ୍ଲାଣ୍ଡରେ ପହଞ୍ଚିବା ପରେ ସେଠାକାର ରାଷ୍ଟ୍ରପତି ଗ୍ରଦନି ଜୋହାନେସନ୍ ଏବଂ ପ୍ରଧାନମନ୍ତ୍ରୀ କାଟ୍ରିନ୍ କ୍ୟାକବ୍ ଦୋତିରଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ

ଏହି ଗସ୍ତର ଶେଷ ପର୍ଯ୍ୟାୟରେ ରାଷ୍ଟ୍ରପତି ସ୍ଲୋଭେନିଆରେ ପହଞ୍ଚିବେ ସେଠାରେ ସେ ସ୍ଲୋଭେନିଆ ରାଷ୍ଟ୍ରପତି ବୋରୁତ ପାହୋରଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ସ୍ଲୋଭେନିଆକୁ ଏହା ପ୍ରଥମ ଗସ୍ତ ହେବ ତଡ଼ବି ସୁଇସାଇଡ୍ ଡାକ୍ତର ପାୟଲ୍ ତାଡବି ଆତ୍କହତ୍ୟା ମାମଲାରେ ଫୋରେନ୍ସିକ୍ ଲାବ୍ରୋଟୋରୀ ମୁମ୍ବାଇ ପୁଲିସ୍ ନିକଟରେ ଡିଏନ୍ଏ ରିପୋର୍ଟ୍ ଦାଖଲ କରିଛି ଫୋରେନ୍ସିକ୍ ଲାବ୍ରୋଟୋରୀର ସାଇବର ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଲାବ୍ରୋଟୋରୀ ପକ୍ଷରୁ ଏହି ମାମଲାର ଚଡ଼ାନ୍ତ ରିପୋର୍ଟ ମଧ୍ୟ ଆସନ୍ତା ସପ୍ତାହ ସୁଦ୍ଧା ଦାଖଲ କରାଯିବ ସେ କହିଛନ୍ତି ଯେ ଡାକ୍ତର ତାଡ଼ବିଙ୍କ ଫୋନ୍ରେ ଥିବା ମୃତ୍ୟୁକାଳୀନ ବିବରଣୀକୁ ପୁଲିସ୍ ପାଖରେ ଉପସ୍ଥାପିତ କରାଯାଇଛି ଏବଂ ଡିଏନ୍ଏ ତଥ୍ୟ ଅନୁଶୀଳନ କଲାପରେ ଏହା ଏକ ଆତ୍ମହତ୍ୟା ବୋଲି ଜଣାପଡ଼ୁଛି ସେ ପୁଣି ସୂଚନା ଦେଇ କହିଛନ୍ତି ଯେ ଏହି ଘଟଣା ସହିତ କଡ଼ିତ ଡାକ୍ତର ତାଡବିଙ୍କ ଓଢଣୀ ଯାହାଦ୍ୱାରା ସେ ଆତ୍କହତ୍ୟା କରିଥିଲେ ଏବଂ ତାଙ୍କ ନଖରେ ଲାଗିଥିବା ରକ୍ତର ନମୁନା ତାଙ୍କର ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ସାମଗ୍ରୀକୁ ଫୋରେନ୍ଶିକ୍ ଲାବ୍ରୋଟୋରୀ ପରୀକ୍ଷାନିରୀକ୍ଷା କରିଛି ସୂଚନା ଯୋଗ୍ୟ ଡାକ୍ତର ତାଡ଼ବି ମୁମ୍ଭାଇ ସ୍ଥିତ ବିୱାଇଏଲ୍ ନାୟାର୍ ହସ୍କିଟାଲ୍ର ଦ୍ୱିତୀୟ ବର୍ଷ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରୀ ଥିଲେ

ଏହା ଆହ୍କହତ୍ୟା ନୁହେଁ ବରଂ ଏକ ହତ୍ୟା ମାମଲା ଯେଉଁଥିରେ ତାଙ୍କର ଦୁଇ ଜଣ ସିନିୟର ଡାକ୍ତରଙ୍କ ସମ୍ପୂକ୍ତ ଥିବା ନେଇ ଅଭିଯୋଗ ହୋଇଆସୁଛି

ସେମାନେ ରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ଫ୍ଙ୍କୁ ହଂକଂକୁ ଅଧିକ ସ୍ୱାଧୀନତା ଦେବା ସହ ଚୀନ୍ଠାରୁ ମୁକ୍ତ କରିବାକୁ ଦାବି କରିଛନ୍ତି ହଜାର ହଜାର ସଂଖ୍ୟକ ବିକ୍ଷୋଭକାରୀ କେନ୍ଦ୍ରୀୟ ହଂକଂରେ ମିଳିତ ହୋଇ ଆମେରିକା କାତୀୟ ପତାକା ଏବଂ ପୋଷ୍ଟର ପ୍ରଦର୍ଶନ କରିଥିଲେ

ଜାପାନ୍ ଜାପାନ୍ର ଟୋକିଓ ମେଟ୍ରୋ ପଲିଟାନ୍ ଅଞ୍ଚଳ ଏକ ଶକ୍ତିଶାଳୀ ଝଡ଼ ଫକ୍ସାଇ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି

ଫକ୍ସାଇ ଝଡ଼ ସେଠାରେ ଗମନାଗମନ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଛି